ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତୀ ଚାନ୍ଦ୍କୁ ରୌପ୍ୟ ପଦକ

ଭକ୍ତଙ୍କ ପାଇଁ ମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବ୍ୟବସ୍କା ସମ୍ପର୍କରେ କମିଟିର ସଭ୍ୟମାନେ ତଥ୍ୟସଂଗ୍ରହ କରିଛନ୍ତି

ଆଦିବାସୀବହୁଳ ପାହାଡ଼ ପର୍ବତ ଘେରା ରାୟଗଡ଼ା ଜିଲ୍ଲାପାଇଁ ଏହି ଯୋଚ୍ଚନା ବେଶ୍ ଫଳପ୍ରଦ ହୋଇଛି

ଏହି ଘଟଣା ପରେ ସ୍ଚାନୀୟ ଅଞଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ

ଅପରପକ୍ଷରେ ବାପାକୁ ହତ୍ୟା କରିଥିବା ପୁଅ ଅନ୍ୟ ଦୁଇଭାଇଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛି

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମ